ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ପ ବ୍ୟବସ୍ରା ବାଧ୍ଧତାମୂଳକ ହେଲେ ଏହାର ନକଲ ଓ ଲାଇସେନ୍ବ କାଲିଆତି ହୋଇପାରିବ ନାହି ଆଧାର ଦୁର୍ନୀତି ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଶ କରୁଛି

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଧାମନଗର ବିଧାୟକ ବିଷ୍ଷୁ ସେଠୀ ସାଂସଦ ମଂଜୁଲତା ମଣ୍ଡଳ ଶ୍ରଦ୍ଧାଞ୍ଞଳି ଅର୍ପଣ କରିଛନ୍ତି

ଆମେ ଜିତିବା ପାଇଁ ଲଡ଼ିବୁ

ଏଠାରେ ସ୍ଚନାଯୋଗ୍ୟ ଗତକାଲି ନିର୍ବାଚନ କମିଶନ ବିଜେପୁର ବିଧାନସଭା ଆସନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଆସନ୍ତାକାଲି ଏଥିପାଇଁ ବିଧିବଦ୍ଧ ବିଙ୍କପ୍ତି ପ୍ରକାଶ ପାଇବ

ଫଳରେ ଦର ହଠାତ୍ ବଢ଼ିବାରେ ଲାଗିଛି ଏହା ସହ ଆନ୍ଧ୍ରପ୍ରଦେଶର୍ ମଧ୍ୟ ପିଆଜ ଓଡ଼ିଶାକୁ ଆସିପାର୍ ନାହି

ଇ ମାର୍କେଟିଂ ଅଣ୍ ଜରିଆରେ ବିକ୍ରି କରିପାରିବେ

ଏହି କମିଟି ପରିସ୍ଥିତିର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ ବୋଲି ଅନୁଷ୍ଟିତ ବୈଠକରେ ନିଷ୍ବତ୍ତି ନିଆଯାଇଛି